ରାଷ୍ଟ୍ରପତି ରାଉରକେଲା ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନିଦିନିଆ ଓଡିଶା ଗସ୍ତରେ ଆସି ଗତ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚୁଛନ୍ତି

ଏହାଛଡା ରାଷ୍ଟ୍ରପତି ରାଉରକେଲା ଇସ୍କାତ କାରଖାନା ପରିସରରେ ଏକ ସୁପର ସ୍ୱେସିଆଲିଟି ହସ୍ପିଟାଲର ଉଦ୍ଘାଟନ କରିବେ ଆସନ୍ତାକାଲି ନ୍ତଆଦିଲ୍ଲୀ ଫେରିବା ପୂର୍ବରୁ ଶ୍ରୀ କୋବିନ୍ଦ କୋଣାର୍କସ୍ଥିତ ଇଞ୍ଜିଆନ ଅଏଲ ଫାଉଶ୍ଡେସନ ଟ୍ରଷ୍ଟର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବେ ଇଣ୍ଡିଆ ୟୁଏସ ରାଜନାଥ ନିୟମ ଆଧାରିତ ବ୍ୟବସ୍ଥାରେ ବିଶ୍ୱାସ ରଖିଥିବା ଦେଶମାନଙ୍କ ସହ ଭାଗିଦାରୀରେ ଅଧିକ ନିବିଡ ସହଯୋଗ ଦ୍ୱାରା ଭାରତ ପ୍ରଶାନ୍ତ କ୍ଷେତ୍ରରେ ନିରାପତ୍ତା ଓ ସମୃଦ୍ଧି ସମ୍ଭବ ହୋଇପାରିବ ବୋଲି ଉଭୟ ଭାରତ ଓ ଆମେରିକା ପୁଣି ଥରେ ସ୍ୱଷ୍ଟ କରିଛନ୍ତି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ୍ ଜେ ଅଷ୍ଟିନ୍ଙ୍କ ସହ କଥାବାର୍ତ୍ତା ପରେ ଏକ ମିଳିତ ପ୍ରେସ ବାର୍ତ୍ତାରେ ପ୍ତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ସବୁ ଅଞ୍ଚଳର ନିରାପତ୍ତା ଓ ବିକାଶ ଭାରତର ସାଗର ନୀତିର ନିରନ୍ତରତା ଭାରତ ଆମେରିକା ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ୱାଡ ରାଷ୍ଟ୍ର ନେତାମାନଙ୍କର ପ୍ରଥମ ଶିଖର ସମ୍ମିଳନୀରେ ଏକ ସ୍ୱାଧୀନ ମୁକ୍ତ ଏବଂ ସମାବେଶୀ ଭାରତ ପ୍ରଶାନ୍ତ କ୍ଷେତ୍ରକୁ ବଟ୍ଟାୟ ରଖିବାର ଅଙ୍ଗୀକାରବଦ୍ଧତା ଉପରେ ଗୁରୁତ୍ୱାରୋପ କରାଯାଇଛି ଶ୍ରୀ ସିଂ କହିଛନ୍ତି ଆଲୋଚନା କାଳରେ ଉଭୟ ଦେଶ ଦ୍ୱିପାକ୍ଷୀୟ ପ୍ରତିରକ୍ଷା ସହଯୋଗର ସମୀକ୍ଷା କରିବା ସହିତ ଏହାକୁ ଅଧିକ ଘନିଷ୍ଠ କରିବା ଉପରେ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଥିଲେ ବିସ୍ତୃତ ବିଶ୍ୱ ରଣନୈତିକ ଭାଗିଦାରୀ ସାମର୍ଥ୍ୟର ପୂର୍ଣ୍ଣ ବିନିଯୋଗ ଉପରେ ଏକାଠି କାର୍ଯ୍ୟ କରିବା ପାଇଁ ଭାରତ ଓ ଆମେରିକା ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ସିଂ କହିଛନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଅଷ୍ଟିନ ତାଙ୍କ ବିବୃତ୍ତିରେ କହିଛନ୍ତି ବର୍ତ୍ତମାନର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱ ଦୃଶ୍ୟପଟରେ ଭାରତ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଶୀଦାର ରାଷ୍ଟ୍ରରେ ପରିଣତ ହେବାରେ ଲାଗିଛି ଶ୍ରୀ ସିଂ ଓ ତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବେଶ୍ ଫଳପ୍ରଦ ହୋଇଛି ବୋଲି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଶ୍ରୀ ଅଷ୍ଟିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କୁ ମଧ୍ୟ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି ଉଭୟ ନେତା ବିଶ୍ୱର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବିସ୍ତୃତ ଆଲୋଚନା କରିଛନ୍ତି

ସରକାର ପୂର୍ବବର୍ଷ ଭଳି ଚଳିତ ଖରିଫ ବିପଣନ୍ ରତୁରେ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରରେ କୃଷକମାନଙ୍କଠାରୁ ଧାନକ୍ରୟ ଜାରି ରଖିଛନ୍ତି

ପଞ୍ଜାବ ହରିୟାଣା ଉତ୍ତରପ୍ରଦେଶ ତେଲେଙ୍ଗାନା ଉତ୍ତରାଖଣ୍ଡ ତାମିଲନାଡୁ ଚଣ୍ଡିଗଡ ଜାମ୍ମୁ ଓ କାଶ୍ମୀର କେରଳ ଗୁଜରାଟ ଆନ୍ଧ୍ରପ୍ରଦେଶ ଛତିଶଗଡ ଓଡିଶା ମଧ୍ୟପ୍ରଦେଶ ମହାରାଷ୍ଟ୍ର ବିହାର ଝାରଖଣ୍ଡ ଆସାମ କର୍ଣ୍ଣାଟକ ପଶ୍ଚିମବଙ୍ଗ ଓ ତ୍ରିପୁରା ଆଦି ରାଜ୍ୟରେ ସରକାରଙ୍କ ପକ୍ଷରୁ ଧାନକ୍ୟ ଜାରି ରହିଛି

ସ୍ୱରାଷ୍ଟ୍ର ସଚିବ ଅକ୍ଷୟ କୁମାର ଭାଲା ସବୁ ରାଜ୍ୟର ମୁଖ୍ୟ ସଚିବ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକମାନଙ୍କୁ ଚିଠି ଲେଖି ନିରୀକ୍ଷଣ ନିୟନ୍ତ୍ରଣ ଏବଂ ସତର୍କତା ନିର୍ଦ୍ଦେଶନାମାକୁ କଡାକଡି ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମାସ୍କ ପିନ୍ଧିବା ହାତର ପରିଚ୍ଛନ୍ନତା ବଜାୟ ରଖିବା ଏବଂ ସାମାଜିକ ଦୂରତା ରକ୍ଷାକୁ ସୁନିଶ୍ଚିତ କରିବାକୁ ମଧ୍ୟ ସେ କହିଛନ୍ତି

ତେବେ କେତେକ ରାଜ୍ୟର ହଠାତ୍ କୋଭିଡ ସଂକ୍ରମଣର ବୃଦ୍ଧି ଯୋଗୁଁ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

କୋଭିଡ ସଂକ୍ରମିତ ହେବା ପରେ ଶ୍ରୀ ଖାନ୍ ଏକାନ୍ତ ବାସରେ ରହିଛନ୍ତି ବୋଲି ପୂର୍ବରୁ ପାକିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ଫୈଜଲ ସୁଲତାନ ସୂଚନା ଦେଇଥିଲେ